ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ତାଙ୍କର ଦୂଇ ଦିନିଆ ସଫଳ ଦକ୍ଷିଣ କୋରିଆ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଛଡ଼ା ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ସୁରେଶ ପ୍ରଭୁ ରବିଶଙ୍କର ପ୍ରସାଦ ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହି ମନ୍ତିଗଣ ଭାରତର ଭବିଷ୍ୟତ ଶିଳ୍ପାୟନ ଓ ଶିଳ୍ପନୀତି ସମ୍ପର୍କରେ ସମ୍ମିଳନୀରେ ସ୍ୱଚନା ପ୍ରଦାନ କରିବେ ଏହି ସମ୍ମିଳନୀ ଦୁଇ ଦିନ ଚାଲିବ ବିଭିନ୍ନ ଦେଶରୁ ବହୁ ପ୍ରମୁଖ ବ୍ୟବସାୟୀ ଶିଳ୍ପପତି ବୈଷୟିକବିତ୍ ଓ ଉଦ୍ୟୋଗୀ ଏଥିରେ ଯୋଗ ଦେଉଛନ୍ତି ପିଏମ୍ ଆରାଇଭ୍ଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତ ଶେଷ କରି ଗତକାଲି ରାତିରେ ନୂଆଦିଲ୍ଲୀ ଫେରିଆସିଛନ୍ତି ଶ୍ରୀ ମୋଦି ଏବଂ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ସିଓଲ୍ଠାରେ ସମଗ୍ର ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଏହାକୁ ଅଧିକ ସୁଦୃତ୍ କରିବାକୁ ଏକମତ ହୋଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ମଧ୍ୟ ଗତକାଲି ଆର୍ଥକ ଅଭିବୃଦ୍ଧି ଏବଂ ଭାରତୀୟଙ୍କ ଜୀବନଧାରଣ ମାନରେ ଉନ୍ଦତି ତଥା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ସମ୍ମାନଜନକ ସିଓଲ୍ ଶାନ୍ତି ପ୍ରରସ୍କାର ପ୍ରଦାନ କରାଯାଇଥିଲା ପିଏମ୍ ଟୋଙ୍କ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆଜି ରାଜସ୍ଥାନର ଟୋଙ୍କ୍ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏଥିପାଇଁ ଟୋଙ୍କ୍ରେ ନିରାପଭା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତର ପ୍ରସ୍ତୁତି ସମୀକ୍ଷା କରିବାପାଇଁ ରାଜ୍ୟ ପ୍ରଲିସ୍ ଓ ପ୍ରଶାସନର ବରିଷ୍ଣ ଅଧିକାରୀମାନେ ଗତକାଲି ଏକ ବୈଠକରେ ଏକତ୍ର ହୋଇଥିଲେ ଇସି ସର୍ଭିସ୍ ଭୋଟର୍ ନିର୍ବାଚନ କମିଶନ୍ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସେନା ଭୋଟର୍କୁ ତାଲିକାଭୁକ୍ତ କରାଯାଇଛି

ଭୋଟର୍ ତାଳିକା ସଂଶୋଧନ ସମୟରେ ସେନାରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟର୍ ତାଲିକାଭୁକ୍ତ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି ଏହାସଡ୍ଡେ ଯେଉଁମାନେ ଭୋଟର୍ ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନେ ନିଜର ନାମ ପଞ୍ଜୀକରଣ କରିବାକୁ ଏବେ ମଧ୍ୟ ଆବେଦନ କରିପାରିବେ ବୋଲି କମିଶନ୍ଙ୍କ ପକ୍ଷରୁ କୁହାଯାଇଛି

ଏଥିରେ ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ଏବଂ ଅନ୍ୟ କେତେଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ସ୍ୱତନ୍ତ ସିବିଆଇ ଜଜ୍ ଅରୁଣ ଭରଦ୍ୱାକ୍ କୋର୍ଟରେ କଂଗ୍ରେସ ଦଳର ଜଣେ ନେତାଙ୍କ ଉପସ୍ଥିତିରେ ଏହି ଚାର୍ଚ୍ଚସିଟ୍ ପାଠ କରିଥିଲେ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ ଅନ୍ୟ ଏକ ମାମଲାରେ ଆର୍ଥକ ହେର୍ଫେର୍ ଅଭିଯୋଗ ନେି ବୀରଭଦ୍ରଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଆଗତ କରାଯାଇଛି ଇଡି ଭଦ୍ରା ବୈଆଇନ ଅର୍ଥ କାରବାର ମାମଲାରେ ରବର୍ଟ ଭଦ୍ରା ଗତକାଲି ପଞ୍ଚମ ଥରପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଜଣେ ଅଧିକାରୀ କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କର ବୟାନ୍ ରେକର୍ଡ଼ କରାଯାଇଛି

ଆୟୁଷ୍ମାନ ଭାରତ ଆୟୁଷ୍ମାନ ଭାରତ ଯୋଜନାକୁ ପଣ୍ଟିମବଙ୍ଗରେ ଲାଗୁ କରା ନ ଯିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପଭି ପରିପ୍ରେକ୍ଷୀରେ ଏହି ଯୋଜନା ଅଧୀନରେ ପ୍ରଦତ୍ତ ଅର୍ଥକୁ ଫେରାଇ ଦେବାପାଇଁ କେନ୍ଦ୍ର ପଣ୍ଟିମବଙ୍ଗକୁ କହିଛି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆୟୁଷ୍ମାନ ଭାରତ ଯୋଜନାରେ ପଣ୍ଟିମବଙ୍ଗ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ଅଂଶଧନକୁ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ରାଜ୍ୟ ସରକାରଙ୍କ 'ସ୍ୱାସ୍ଥ୍ୟ ସାଥୀ' ଯୋଜନାରେ କେନ୍ଦ୍ର ଆର୍ଥକ ସହାୟତା ପ୍ରଦାନ କରିବାକୁ ମନା କରିଦେବାରୁ ସେ ଏହି ନିଷ୍ପଭି ନେଇଥିବା ସ୍ୱଚନା ଦେଇଛନ୍ତି

ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରକାଶ ପନ୍ତ୍ କହିଛନ୍ତି ଏହାଫଳରେ ସମାଜର ସବୁ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ନାମଲେଖାରେ ସମାନ ସୁଯୋଗ ମିଳିବ

ରାଜ୍ୟପାଳ ପିବି ଆଚାର୍ଯ୍ୟ ତାଙ୍କୁ ରାଜଭବନରେ ଶପଥପାଠ କରାଇଥିଲେ ଜଷ୍ଟିସ୍ ଉମାନାଥ ସିଂ ମେଘାଳୟ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି

ଏମ୍ଏଚ୍ଏ ଆସାମ ରାଇଫଲ୍ସ୍ ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର ସବୁ ରାଜ୍ୟରେ ଯେକୌଣସି ବ୍ୟକ୍ତିଙ୍କୁ ବିନା ଓ୍ୱାରେଣ୍ଟ୍ରେ ଗିରଫ କରିବା ଏବଂ ସେମାନଙ୍କ ଘର ଖାନ୍ତଲାସ କରିବାପାଇଁ ଆସାମ ରାଇଫଲ୍ସ୍ ବାହିନୀକୁ ଯେଉଁ ସ୍ୱତନ୍ତ କ୍ଷମତା ପ୍ରଦାନ କରାଯାଇଥିଲା କେନ୍ଦ୍ର ସରକାର ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରସଙ୍ଗ ଉପରେ ସମ୍ପୁକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଚୃଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ଆସାମ ରାଇଫଲ୍ସ୍କୁ ଦିଆଯାଇଥିବା ଏହି ସ୍ୱତନ୍ତ୍ର କ୍ଷମତା ଆସାମ ଅରୁଣାଚଳ ପ୍ରଦେଶ ମଣିପୁର ନାଗାଲ୍ୟାଣ୍ଡ ଓ ମିକୋରାମ ପାଇଁ ପ୍ରଯୁଜ୍ୟ ଥିଲା ସମ୍ପୁକ୍ତ ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଏମ୍ଏଚ୍ଏ କାଶ୍ୱୀର ବିଭିନ୍ନ ରାଜ୍ୟରେ ରହୁଥିବା କାଶ୍ମୀରୀ ଲୋକଙ୍କୁ ଆବଶ୍ୟକ ନିରାପତ୍ତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପରାମର୍ଶ ଦିଆଯାଇଛି ବିଭିନ୍ନ ରାଜ୍ୟରେ ଥିବା କାଶ୍ମୀରୀ ଲୋକଙ୍କ ଉପରେ ଆକ୍ରମଣ ଧମକ ଓ ହଇରାଶ ହରକତ କରିବା ଘଟଣା ଯେପରି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି

ଗଭ୍ଟ୍ ଟ୍ରାଇବାଲ୍ ରାଇଟ୍ସ୍ କେନ୍ଦ୍ର ସରକାର କହିଛନ୍ତି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସରକାର ଏହା କହିଛନ୍ତି ଆଦିବାସୀ ମନ୍ତ୍ରଣାଳୟ ପକ୍ଷର କୁହାଯାଇଛି ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଧାରାକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସମୟରେ ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ସ୍ୱଚିତ କରାଯାଉଛି ଜଙ୍ଗଲାଞ୍ଚଳର୍ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବର୍ଗର ଲୋକମାନଙ୍କୁ ବିତାଡ଼ିତ କରାଯାଉଥିବାର୍ ଏହା ବିରୋଧରେ ସ୍ୱପ୍ରିମ୍କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ୍ ଘଟଣାର ଆର୍ଡିସିସ୍ତରୀୟ ତଦନ୍ତପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଧିକାଂଶ ମୃତାହତ ଚା' ବଗିଚାର ଶ୍ରମିକ ବୋଲି ଜଣାପଡ଼ିଛି

କୋଲ୍କାତାଠାରେ ସେ କହିଛନ୍ତି ଭାରତ ଆତଙ୍କବାଦ ବିରୋଧରେ ଯେଉଁ ଲଢ଼ାଇ କରୁଛି ତାଙ୍କ ସଙ୍ଗଠନର ସେଥିପ୍ରତି ପୂର୍ଣ୍ଣ ସହଯୋଗ ରହିଛି ଆତଙ୍କବାଦ ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବା ସହ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଏହି ଘଟଣା ପଛରେ ଥିବା ଜୈସ୍ ଏ ମହମ୍ମଦ ଓ ଲସ୍କର ଇ ତୋୟବା ସମେତ ଏକାଧିକ ସଙ୍ଗଠନ ୟୁରୋପୀୟ ସଂଘଦ୍ୱାରା ଆତଙ୍କବାଦୀ ସଙ୍ଗଠନ ଭାବେ ତାଲିକାଭ୍ରକ୍ତ ହୋଇଛି

ସେମାନଙ୍କ ମଧ୍ୟରେ ଜଣେ ତ୍ରୁଙ୍ଗ କିହାଦୀ ନେତା ରହିଛି ପ୍ୟାରିସ୍ଠାରେ ଫ୍ରାନ୍ସର ଜଣେ ଅଧିକାରୀ କହିଛନ୍ତି ନିହତ ଜିହାଦୀ ଜଣକ ଅଲ୍ଜିରିଆର ଅଲ୍ କାଏଦା ଶାଖାର ଜଣେ ଆତ୍ମଘୋଷିତ କମାଣ୍ଡର୍ କାତିସଂଘ ମାର୍ଫତ୍ରେ ସେଠାରେ ଆଦଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି ପଲିଟିକ୍ସ୍ ୟୁଏସ୍ ମେକ୍ଟିକୋ ସୀମାନ୍ତରେ ଅନୁପ୍ରବେଶ ରୋକିବାକୁ ସୁରକ୍ଷା ପ୍ରାଚୀର ନିର୍ମାଣ ଜିଦ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଦେଶରେ ଯେଉଁ ଜରୁରୀ ଅବସ୍ଥା ଜାରି କରିଛନ୍ତି ଦେଶର ପ୍ରମୁଖ ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ଲୋକ ପ୍ରତିନିଧିମାନେ ପ୍ରତିନିଧି ସଭାରେ ତାହାକୁ ବିରୋଧ କରିଛନ୍ତି ଏହି ଦଳର ସଦସ୍ୟମାନେ ଏହି ପ୍ରସ୍ତାବକୁ ବିରୋଧ କରିବାପାଇଁ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି